ସେହିପରି ଦେଶର ପୂର୍ବାଞଳରେ ଶାନ୍ତି ବୁଝାମଣା ହେବା ପରେ ବିକାଶର ମାର୍ଗ ଉନ୍ମକ୍ତ ହୋଇଛି ସରକାର କୃଷକ ଶ୍ରମିକ ଏବଂ ଗରିବଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କୁ ଆତ୍କନିର୍ଭର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି

ବିଦ୍ୟାଳୟର ଅଧ୍ଧକ୍ଷା ସୁଜାତା ମିଶ୍ର ଏକତା ଶପଥ ପାଠ କରାଇଥିଲେ

ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପଟେଲ୍ ଆଦର୍ଶରେ ଅନୁପ୍ରାଶିତ ହେବାକୁ ଜିଲ୍ଲା କର୍ମକର୍ତ୍ତାଙ୍କ ଆହ୍ବାନ ଜଣାଇଛନ୍ତି

ଏକତା ଦିବସ ପାଳିତ ହେବାର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି

ଆସନ୍ତାକାଲିଠାରୁ ଏହା ଲାଗୁ ହେବ

କେବଳ କ୍ରିଡ଼ାବିତ୍ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ ଅନ୍ୟପକ୍ଷରେ ସିନେମା ହଲ୍ ଥିଏଟର୍ ଅଡିଟୋରିୟମ୍ ନଭେମ୍ ଯାଏଁ ବନ୍ ରହିବ

କୁମାରୀ ଝିଅମାନେ ନବବସ୍ତ ପିକ୍ଷି ଚଉରା ମୂଳରେ ସକାଳେ ବାଳସୂର୍ଯ୍ୟ ଓ ସନ୍ଧ୍ୟାବେଳେ ଚନ୍ଦ୍ରପୂଜା କରିଛନ୍ତି

ସାଧରଣ ଚଳଣୀ ଏବଂ ବିଶେଷକରି ଓଡ଼ିଆ ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ବିଶେଷ ସାମଞ୍ଞସ୍ୟ ଦେଖବାକୁ ମିଳିଥାଏ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କୁମାର ପୂର୍ଶିମା ଅବସରରେ ଶୁଭକାମନା ଜଣାଇଛନ୍ତି